ହେଲ୍ଥ୍ ସପ୍ଲାଇଜ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଭିନ୍ନ ଦେଶର୍ ଆସ୍ବଥିବା ଚିକିତ୍ସା ସାମଗ୍ରୀଗୁଡ଼ିକ୍ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକ୍ ପଠାଇ ଦିଆଯାଇଛି

ସେହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍ ଆୟାର୍ଲ୍ୟାଣ୍ଡ ରୋମାନିଆ ରୁଷ୍ ସଂଯୁକ୍ତ ଆରବ ଏମିରେଟ୍ ଆମେରିକା ତାଇୱାନ୍ କୁଏତ୍ ଫ୍ରାନ୍ସ ଥାଇଲ୍ୟାଣ୍ଡ୍ କର୍ମାନୀ ଉଜ୍ବେକିସ୍ତାନ ବେଲ୍ଜିୟମ୍ ଓ ଇଟାଲୀ ଭଳି ଦେଶମାନେ ରହିଛନ୍ତି

ମନ୍ତ୍ରଣାଳୟ କହିଛି ବିଦେଶର୍ ଆସୁଥିବା ଏହିସବୁ ସାମଗ୍ରୀଗୁଡ଼ିକୁ ସହଜରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକ୍ ପଠାଇବାପାଇଁ ଏକ ସ୍ରବ୍ୟବସ୍ଥିତ ପଦ୍ଧତି ଗ୍ରହଣ କରାଯାଇଛି ଏହାବ୍ୟତୀତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଏକ ସମନ୍ୱିତ ସେଲ୍ ସ୍ଥାପନ କରାଯାଇଛି ଏହି ସେଲ୍ ମାଧ୍ୟମରେ ବିଦେଶରୁ ଆସୁଥିବା ସହାୟତା ସାମଗ୍ରୀଗୁଡ଼ିକୁ ଗ୍ରହଣ କରାଯାଇ ସେଗୁଡ଼ିକର ବଙ୍କନ କରାଯାଉଛି

ଏଗୁଡ଼ିକଦ୍ୱାରା ସେହିସବୁ ଅନୁଷ୍ଠାନର ଚିକିିି୍କା ମୌଳିକଡାଞ୍ଚାରେ ଉନ୍ନତି ଘଟିବା ସହିତ କୋଭିଡ୍ ସଂକ୍ରମିତମାନଙ୍କର ଫଳପ୍ରଦ ଚିକିତ୍ସା କରାଯାଇପାରୁଛି

ମନ୍ତ୍ରଣାଳୟ କହିଛି ଦେଶରେ କୋଭିଡ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ଉଚ୍ଚସ୍ତରରେ ସମୀକ୍ଷା କରାଯାଇଛି

ବୈଠକ ପରେ ଶ୍ରୀ ଜୟଶଙ୍କର କହିଛନ୍ତି ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ବିଭିନ୍ନ ଆଲୋଚନାରେ ଭାଗ ନେବାକୁ ତାଙ୍କୁ ସୁଯୋଗ ମିଳିଥିବାରୁ ଏଥିପାଇଁ ସେ ସନ୍ତୋଷ ପ୍ରକାଶ କରିଛନ୍ତି

କୋଭିଡ୍ ନାଇଷ୍ଟିନ୍ର ସଫଳ ମୁକାବିଲାପାଇଁ ସମସ୍ତଙ୍କୁ ପ୍ରତିଷେଧକ ଟିକାକରଣ ଦେବା ଏକମାତ୍ର ସଫଳ ସମାଧାନ ବୋଲି ବୈଠକରେ ସର୍ବସମ୍ମତ ରାୟ ପ୍ରକାଶ ପାଇଥିଲା ଆନ୍ତର୍ଜାତିକ ସ୍ତରରେ ପ୍ରତିଷେଧକର ବ୍ୟାପକ ପରିମାଣରେ ଉତ୍ପାଦନ ପ୍ରତିଷେଧକ ପଠାଇବାପାଇଁ ଯୋଗାଣ ଶୃଙ୍ଖଳ ସ୍ଥାପନ ଓ ପର୍ଯ୍ୟାପ୍ତ ପରିମାଣର ପ୍ରତିଷେଧକ ଯୋଗାଣ ଆଦି ଉପରେ ଆଲୋଚନା କରାଯାଇଛି ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ଏହାର ଭୂମିକା ନିର୍ବାହନ କରିବାରେ ଯଥାସମ୍ଭବ ଉଦ୍ୟମ କାରି ରଖିବ

ଏଥିପାଇଁ ଭାରତ ପୁନର୍ବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରିଛି ଉଜ୍ଜୁଳା ଯୋଜନା ଲାଗୁ କରିଛି ଏଲ୍ଇଡି ବଲ୍ବ ବଣ୍ଟନ କରିଛି ଅଧିକ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରିଛି ଓ ଜଳଜୀବନ ମିଶନ କାର୍ଯ୍ୟକାରୀ କରିଛି ସେ କହିଛନ୍ତି ଏକ୍ଷେତ୍ରରେ ଅଧିକ ସଫଳତା ପାଇଁ ପରିବେଶର ଅଧିକ ସ୍ୱରକ୍ଷାର ଆବଶ୍ୟକତା ରହିଛି

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ଶିଖର ବୈଠକରେ ଅଂଶଗ୍ରହଣ କରିଥିବା ବୈଦେଶିକ ମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି

ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ଜୟଶଙ୍କର କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଆଣିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ଭିଜନ୍କୁ ସାକାର କରିବାକୁ ଉଭୟ ଭାରତ ଓ ବ୍ରିଟେନ୍ ପ୍ରତିଶ୍ରତିବଦ୍ଧ ଛତିଶଗଡ଼ କୋଭିଡ୍ ଛତିଶଗଡ଼ରେ କୋଭିଡ୍ର ମୁକାବିଲା ପାଇଁ ଲୋକ ପ୍ରତିନିଧି ସାମାଜିକ ସଙ୍ଗଠନ ଓ ସର୍ବସାଧାରଣ ସହାୟତାମାନ ଯୋଗାଉଛନ୍ତି

ଏହାବ୍ୟତୀତ ସାଂସଦ ଓ ସ୍ଥାନୀୟ ବିଧାୟକମାନେ ଆର୍ଥକ ସହାୟତା ଦେଉଛନ୍ତି

ସେହି ଲୋକମାନେ ଶ୍ରୀରାମ ଜନ୍ମୋହବ ସମିତି ପକ୍ଷରୁ ପ୍ଲାଜ୍ମା ଦାନ କରିଛନ୍ତି ସେହିଭଳି ବାଲୋର୍ ଜିଲ୍ଲାରେ ଆମ୍ଭୁଲାନ୍ୱର ଅଭାବ ଦେଖାଦେବାରୁ ମାହେଶ୍ୱରୀ ସମାଜ ଆମ୍ବୁଲାନ୍ୱ ପାଇଁ ଗାଡ଼ିମାନ ଯୋଗାଇଛି ରାଜନନ୍ଦଗାଓଁ ଜିଲ୍ଲାରେ ସ୍ଥପତି ଓ ଚିତ୍ରକରମାନେ ଗ୍ରାମାଞ୍ଚଳ ଯାଇ ସାନିଟାଇଜ୍ କାର୍ଯ୍ୟ କର୍ଗ୍ରଚ୍ଚନ୍ତି

ଆମ ଜନ୍ମୁ ସମ୍ଭାଦଦାତା ଜଣାଇଛନ୍ତି ଜନ୍ମୁ ଡିଭିଜନାଲ୍ କମିଶନର୍ ଏହି ନିର୍ଦ୍ଦେଶ ଜାରି କରିଛନ୍ତି କୋଭିଡ୍ ସଂକ୍ରମଣ ବୂଦ୍ଧି ପାଇବା ପରିପ୍ରେକ୍ଷୀରେ କୋଭିଡ୍ ସଂକ୍ରମିତମାନଙ୍କ ଫଳପ୍ରଦ ଚିକିହାପାଇଁ ଏଭଳି ନିଷ୍ପଭି ନିଆଯାଇଛି ତେବେ ଏମର୍ଜେନ୍ସି ସେବା ଗୁରୁତର ରୋଗୀମାନଙ୍କର ଚିକିହା ଓ ଡାଏଲିସିସ୍ କରାଯାଉଥିବା ରୋଗୀମାନଙ୍କର ଚିକିତ୍ସା ଜାରି ରହିବ ଲେହ ଲକ୍ଡାଉନ୍ ଲେହରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରୁ ଆଜି ମଧ୍ୟରାତ୍ରରୁ ସୋମବାର ସକାଳ ପର୍ଯ୍ୟନ୍ତ ସେଠାରେ ଲକ୍ଡାଉନ୍ ଲାଗୁ ହେବ ଜିଲ୍ଲା ଡିଡିଏମ୍ଏ ଚେୟାରମ୍ୟାନ୍ ଶ୍ରୀକାନ୍ତ ସୁସେ କୋଭିଡ୍ ସଂକ୍ରମଣ ବ୍ୟାପିବାକୁ ରୋକିବାପାଇଁ ଅତିରିକ୍ତ କଟକଶାମାନ ଲାଗୁ କରିଛନ୍ତି

କଟକଣା ସମୟରେ ଲେହ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ନ୍ୟାୟିକ ସେବା ଅତ୍ୟାବଶ୍ୟକ ଓ କର୍ରରୀକାଳୀନ ସେବା କ୍ରାରି ରହିବ ବିକୁଳି ଓ କଳଯୋଗାଣ ବ୍ୟାଙ୍କ୍ ସେବା ବ୍ୟାବସାୟିକ କାର୍ଯ୍ୟକଳାପ ପେଟ୍ରୋଲ୍ ପମ୍ପ ଶୀତଳଭଷାର ଏଟିଏମ୍ ସେନାବାହିନୀ ଓ ଅର୍ଦ୍ଧସାମରିକ ବାହିନୀ ଯବାନମାନଙ୍କର ଗମନାଗମନ କୋଭିଡ୍ ପ୍ରତିଷେଧକ ଟିକାକରଣ ସଂକ୍ରମିତମାନଙ୍କର ପରୀକ୍ଷା ମେଡିକାଲ୍ ଏମର୍ଜେନ୍ସି ସେବା ଓ ସୀମିତ ସର୍ବସାଧାରଣ ପରିବହନ ବ୍ୟବସ୍ଥା ଭଳି ଜରୁରୀ ସେବାମାନ ବଳବତ୍ତର ରହିବ

ଏହି ପ୍ଲାଷ୍ଟ୍ ମିନିଟ୍ ପ୍ରତି ଏକ ହଜାର ଲିଟର ଅକ୍କିଜେନ୍ ଉପାଦନ କରିପାରିବ ଆମ ଜାମ୍ମ ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟର ସୀମାନ୍ତରେ ଥିବା ଜିଲ୍ଲାଗୁଡ଼ିକରେ କୋଭିଡ୍ ନାଇଷ୍ଟିନ ସଂକ୍ରମିତଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ଏହି ପ୍ଲାଣ୍ଟ୍ ସହାୟକ ହୋଇପାରିବ ଏହି ନୃତନ ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହେବାଦ୍ୱାରା ମେଡିକାଲ୍ ଅକ୍ୱିଜେନ୍ ଆବଶ୍ୟକତା କ୍ଷେତ୍ରରେ ରାଜ୍ଚୌରୀ ଜିଲ୍ଲା ଆତ୍କନିର୍ଭର ହୋଇପାରିବ ଜିଲ୍ଲା ଉପାୟୁକ୍ତ ରାଜେଶ ଶାଭନ କହିଛନ୍ତି ବର୍ତ୍ତମାନର କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିରେ ଏହି ପ୍ଲାଣ୍ଟ୍ ଏକ ଜୀବନ ରକ୍ଷାକାରୀ ପ୍ରକଳ୍ପ ଭାବେ ପରିଗଣିତ ହେବ ଏହି ପ୍ଲାଷ୍ଟ୍କ୍ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଣ୍ଡିତ କରିବାପାଇଁ ଶ୍ରୀ ଶାଭନ୍ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି